ପିଏମ୍ ଇଣ୍ଟରାକ୍ସନ୍ ସ୍ୱାଧୀନତା ପରେ କଂଗ୍ରେସ ପାର୍ଟି ସର୍ବାଧିକ ସମୟ କ୍ଷମତାରେ ଥିବା ସତ୍ତ୍ୱେ ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତୂତ୍ୱର ୟୁପିଏ ସରକାରଙ୍କର ସମାଲୋଚନା କରିଛନ୍ତି ଦୀନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ଭାଳାପ କରି ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର କେବଳ ବିଦ୍ୟୁତ୍କରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ନାହାନ୍ତି ସମଗ୍ର ଦେଶରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ଦିଗରେ ମଧ୍ୟ କାର୍ଯ୍ୟ କରିଛନ୍ତି

ସେ କହିଛନ୍ତି ଶାସକ ଦଳର ତ୍କାଳୀନ ସଭାପତି ଆଉ ଏକ ପାଦ ଆଗେଇ ଯାଇ କହିଥିଲେ ସରକାର ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ଯୋଗାଇ ଦେବେ କିନ୍ତୁ ଦୀର୍ଘ ବର୍ଷ ଶାସନରେ ରହିବା ସତ୍ତ୍ୱେ ଏଥିରୁ କୌଣସି ବି ପ୍ରତିଶ୍ରତିର ସେମାନେ ପୂରଣ କରି ନାହାନ୍ତି

କାରଣ ସେହି ଦିନ ମଣିପୁରର ଲେଇସାଙ୍ଗ୍ ଗ୍ରାମ ଦେଶର ଶେଷ ଗ୍ରାମ ଭାବେ ବିଦ୍ୟୁତ୍ ସଂଯୋଗ ପାଇଥିଲା

ଶ୍ରୀ ମୋଦି କହିଛନ୍ତି ପୂର୍ବ ଭାରତ ଦେଶର ବିକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ସରକାରଙ୍କର ଏକ ଅଗ୍ରାଧିକାର କ୍ଷେତ୍ର ପୂର୍ବାଞ୍ଚଳର ବିକାଶ ବୋଲି ଶ୍ରୀ ମୋଦି ଦର୍ଶାଇଛନ୍ତି

କିନ୍ତୁ ସରକାର ଏହି ସ୍ଥିତିରେ ପରିବର୍ତ୍ତନ କରିଛନ୍ତି

ସେ କହିଛନ୍ତି ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା ଅଧୀନରେ ସରକାର ଦେଶର ପ୍ରତ୍ୟେକ ଗ୍ରାମକୁ ବିଦୁତ୍ ଯୋଗାଇ ପାରିଛନ୍ତି ଏହି ବାର୍ତ୍ତାଳାପ ସମୟରେ ଜନ୍ମୁ କାଶ୍ମୀରର ଆରତୀ ଶର୍ମା କହିଥିଲେ ପ୍ରଥମ ଥରପାଇଁ ଆମେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲୁ ଯିଏ ଆମମାନଙ୍କପାଇଁ ଏତେ ଚିନ୍ତିତ ଏବଂ ଦେଶର ସବୁ ଗ୍ରାମକୁ ବିଦ୍ୟୁତ୍ ଯୋଗାଇଛନ୍ତି ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ୍ର ଲୋକମାନେ କହିଛନ୍ତି ବର୍ତ୍ତମାନ ସେମାନଙ୍କର ପିଲାମାନେ ଭଲ ପାଠ ପଢ଼ିପାରିବେ ଟେଲିଭିଜନ୍ ଦେଖପାରିବେ ଓ ହିଟର୍ କିଣିପାରିବେ

ବସ୍ତର ଅଞ୍ଚଳର ଦନ୍ତେୱାଡା କିଲ୍ଲାରେ ଏହି ସଂଘର୍ଷ ଘଟିଛି ଅତିରିକ୍ତ ପୁଲିସ୍ ସୁପରିଷ୍ଟେଶ୍ଡେଣ୍ଟ ଗୋରଖନାଥ ବାଘେଲ୍ ଘଟଣାର ସତ୍ୟାସତ୍ୟକୁ ନିଶ୍ଚିତ କରିଛନ୍ତି ମାଓବାଦୀମାନଙ୍କର ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇ ଜିଲ୍ଲା ରିଜର୍ଭ ଗ୍ରୁପ୍ ଓ ସ୍ୱତନ୍ତ ଟାସ୍କ ଫୋର୍ସର ଏକ ମିଳିତ ଦଳ ସେହି ଅଞ୍ଚଳରେ ଖୋକାଖୋଜି ଆରମ୍ଭ କରିଥିଲେ ବିଜାପୁର ଜିଲ୍ଲାର ସୀମା ଅଞ୍ଚଳରେ ତିମେନାର ଜଙ୍ଗଲରେ ଆଜି ଭୋରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା

ଇଡି ଚାର୍ଜେସ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପୂର୍ବତନ ବିମାନ ବାହିନୀ ମ୍ରଖ୍ୟ ଏସ୍ପି ତ୍ୟାଗୀ ଓ ଅନ୍ୟମାନଙ୍କ ବିର୍ଦ୍ଧରେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପୁର ଲାଞ୍ଚ ଗ୍ରହଣ ମାମଲାରେ ଏକ ଅତିରିକ୍ତ ଅଭିଯୋଗପତ୍ର ଦାଏର କରିଛି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ କୋର୍ଟରେ ଏହି ଅଭିଯୋଗପତ୍ର ଦାଏର୍ ହୋଇଛି ଆସନ୍ତାକାଲି ଏହା ଉପରେ ବିଚାର ହେବ ସ୍ୱତନ୍ତ୍ର ସରକାରୀ ଓକିଲ ଏନ୍କେ ମାତାଙ୍କ ମାଧ୍ୟମରେ ଏହି ଅଭିଯୋଗପତ୍ର ଦାଏର୍ କରାଯାଇଛି ଓ ତ୍ୟାଗୀ ଭ୍ରାତୃଦ୍ୱୟ ଓକିଲ ଗୌତମ ଖଇତାନ୍ ଇଟାଲୀୟ ମଧ୍ୟସ୍ଥ କାର୍ଲୋ ଗେରୋସା ଓ ଗିଡ଼ୋ ହସ୍କେ ଏବଂ ଫିନ୍ମେକାନିକା କମ୍ପାନୀକୁ ଏଥିରେ ଅଭିଯୁକ୍ତ କରାଯାଇଛି

ଚଳିତ ବର୍ଷର ଶୀର୍ଷକ ଭାରତ ଆସିଆନ୍ ସାମୁଦ୍ରିକ ସହଯୋଗର ମଜବୁତ୍କରଣ ରହିଛି ସ୍ୱତନ୍ତ୍ର ପ୍ରର୍ଷାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେଇ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିକେ ସିଂ କହିଛନ୍ତି ସରକାର ଭାରତ ଆସିଆନ୍ ସାମୁଦ୍ରିକ ସହଯୋଗକୁ ପ୍ରାଧାନ୍ୟ ଦେଉଥିବାରୁ ଏହାକୁ ଚଳିତ ବର୍ଷର ଶୀର୍ଷକ ଭାବେ ବଛାଯାଇଛି ମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମ୍ରଖ୍ୟମନ୍ତ୍ରୀମାନଙ୍କ ସହିତ ଏକ ଗୋଲ୍ଟେବୁଲ୍ ବୈଠକ ପରେ ଦିଲ୍ଲୀ କଥାବାର୍ତ୍ତା ଆରମ୍ଭ ହୋଇଥିବାରୁ ସରକାର ଉତ୍ତର ପୂର୍ବାଞ୍ଚଳ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏଥିରୁ ପ୍ରତୀୟମାନ ହେଉଛି ଉଦ୍ଘାଟନୀ ବିବୃଭି ପ୍ରଦାନ କରି ସଚିବ ପ୍ରତୀଶରନ୍ କହିଛନ୍ତି ଦିଲ୍ଲୀ କଥାବାର୍ତ୍ତା ଆସିଆନ୍ ଭାରତ ସମ୍ପର୍କ ଉପରେ ବ୍ୟାପକ ଆଲୋଚନା ଲାଗି ଏକ ମଞ୍ଚ ସାବ୍ୟସ୍ତ ହେବାକୁ ଯାଉଛି ଏହା ଦୁଇପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି ଦିଗରେ ମଧ୍ୟ ଅନେକ ମାତ୍ରାରେ ସହାୟକ ହୋଇଛି

ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ଭାଦିକମାନଙ୍କୁ କହିଛନ୍ତି ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବ

ପ୍ରଶାସନ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ସେହି ପଥରେ ଯାନବାହନ ଚଳାଚଳ ବନ୍ଦ୍ ରଖାଯିବାକୁ କୁହାଯାଇଛି ଭୀଷଣ ବର୍ଷା ଯୋଗୁଁ ସେହି ପଥରେ ଭୂସ୍କଳନ ହୋଇଥିବାର ସୀମା ସଡ଼କ ଟାସ୍କ ଫୋର୍ସ ଜଣାଇଥିଲା ବର୍ତ୍ତମାନର ପାଗ ଓ ସଡ଼କର ଅବସ୍ଥା ଦୃଷ୍ଟିରୁ ସେଥିରେ ଯାତାୟତ କରୁଥିବା ଲେକାମାନଙ୍କପାଇଁ ବିପଦ ରହିଥିବାର ଆଶଙ୍କା କରାଯାଉଛି ଗୁଜରାତ୍ ରେନ୍ ଗୁଜରାତ୍ର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଗିର୍ ସୋମନାଥ ଦେବଭୂମି ଦ୍ୱାରକା ଓ ଜାମ୍ନଗର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି

ରାଜ୍ୟ ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା କରୁଛି ବନ୍ୟା ଯୋଗୁଁ ସୌରାଷ୍ଟ୍ର ଅଞ୍ଚଳର ଅଧିକାଂଶ ରାଜପଥ ଅବରୋଧ ହୋଇ ରହିଥିବାବେଳେ କାତୀୟ ରାଜପଥଗୁଡ଼ିକରେ ମଧ୍ୟ ପାଣି ଜମି ରହିଛି

ଆମ ସମ୍ଭାଦଦାତା କଶାଇଛନ୍ତି କୋଟାୟମ୍ ଓ ଆଲପୁଝା ଭଳି ତଳିଆ ଜିଲ୍ଲାଗୁଡ଼ିକରେ ବନ୍ୟାଜଳ ଜମି ରହିଛି ସେହି ଅଞ୍ଚଳ ଦେଇ ଚଳାଚଳ କର୍ଥିବା ଅନେକ ଟ୍ରେନ୍କୁ ବାତିଲ୍ କରାଯାଇଛି ଭୂସ୍କଳନର ଖବର ମିଳିବା ପରେ ପାହାଡ଼ିଆ ଅଞ୍ଚଳରେ ଯାନବାନହ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି କେରଳ ସରକାର କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି ଓ ପରିସ୍ଥିତିର ସମୀକ୍ଷାପାଇଁ ଏକ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ ଜଣାଇଛନ୍ତି ଜାତୀୟ ଦୂର୍ବିପାକ ସହାୟତା ବାହିନୀର ଅନେକ ଟିମ୍ କୋଟାୟମ୍ ଓ ଆଲାପ୍ରଝାରେ ମ୍ରତୟନ ହୋଇଛନ୍ତି ରବିବାର ପର୍ଯ୍ୟନ୍ତ ସେଠାରେ ଭୀଷଣ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି

ପୁଲିସ୍ କହିଛି ଇଡୁକି ଜିଲ୍ଲାର ଇଲାପାରାଠାରେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି

ଅଟ୍ଟାଳିକାର ଭଙ୍ଗାରୁଜା ଅଂଶ ମଧ୍ୟରୁ ଆଜି ସକାଳୁ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି ଜାତୀୟ ଦୂର୍ବିପାକ ରିଲିଫ୍ ବାହିନୀର କମାଣ୍ଡାଣ୍ଟ ପିକେ ଶ୍ରୀବାସ୍ତବ ଆକାଶବାଣୀକୁ କହିଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପ୍ରର୍ଣ୍ଣମାତ୍ରାରେ ଆଗେଇ ଚାଲିଛି

ଗ୍ରେଟର୍ ନୋଏଡ଼ା କର୍ତ୍ତ୍ୱପକ୍ଷର ଦୁଇ ଜଣ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି

ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଟିକସରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ବୃଦ୍ଧି ପାଇବା ଏଥିପାଇଁ ମୁଖ୍ୟତଃ ଦାୟୀ